ଭର୍ଚ୍ଚଆଲ୍ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ଦୂଇ ଦିନିଆ ସମ୍ମିଳନୀ ଆକି ଶେଷ ହେବ ସାଉଦି ଆରବ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଶୀର୍ଷକ ହେଉଛି 'ସମସ୍ତଙ୍କ ପାଇଁ ଏକବିଂଶ ଶତାବ୍ଦୀରେ ସୁଯୋଗର ଉପଲବ୍ଧି'

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ତାଙ୍କର ଅଭିଭାଷଣ ପ୍ରଦାନ କରିଛନ୍ତି କୋଭିଡ୍ ମହାମାରୀର ପରବର୍ତ୍ତୀ ପରିସ୍ଥିତି ଲାଗି ନିର୍ଣ୍ଣାୟକ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀ ବିଶ୍ୱ ନେତାଙ୍କୁ ଆହ୍ୱାନ ଦେଇଛନ୍ତି ସାମ୍ପ୍ରତିକ କୋଭିଡ୍ ନାଇକ୍ଷିନ୍ ପରିସ୍ଥିତିର ମ୍ରକାବିଲା ଏବଂ ଏ ନେଇ ଏକ ସୁଦୂଢ଼ ପ୍ରସାରୀ ଯୋଜନାର କାର୍ଯ୍ୟକାରିତା ଏହି ସମ୍ମିଳନୀର ମୁଖ୍ୟ ଆଲୋଚ୍ୟ ବିଷୟ ହୋଇଛି ଏଥିସହ ରୋଜଗାର ହରାଇଥିବା ଲୋକଙ୍କୁ ପୁଣି ସକ୍ଷମ କରିବା ନେଇ ଏହି ସମ୍ମିଳନୀରେ ବିସ୍ତୃତ ଭାବେ ଆଲୋଚନା ହେଉଛି

ପିଏମ୍ ଡ୍ରିଙ୍କିଙ୍ଗ୍ ୱାଟର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉତ୍ତର ପ୍ରଦେଶର ମିର୍କାପୁର ଏବଂ ସୋନ୍ଭଦ୍ରା କିଲ୍ଲାର ବିନ୍ଧ୍ୟାଞ୍ଚଳ ଅଞ୍ଚଳରେ ଗ୍ରାମୀଣ ପାନୀୟ ଜଳ ଯୋଗାଣ ପ୍ରକନ୍ଧର ଶୁଭାରମ୍ଭ କରିଛନ୍ତି ଏହି ଅବସରରେ ଶ୍ରୀ ମୋଦି ଗ୍ରାମର ପାନୀୟ ଜଳ ଏବଂ ପରିମଳ କମିଟି ବା ପାଣି ସମିତିର ସଦସ୍ୟମାନଙ୍କ ସହିତ କଥାବାର୍ତ୍ତା କରିଛନ୍ତି

ସୂଚନାଯୋଗ୍ୟ ଗ୍ରାମ୍ୟ ପାନୀୟ ଜଳ ଏବଂ ପରିମଳ କମିଟି ଅଥବା ପାଣି ସମିତିଗୁଡ଼ିକ ଏହିସବୁ ଗ୍ରାମରେ ଗଠନ କରାଯାଇଥିବାବେଳେ ପାନୀୟ କଳର ବଙ୍କନ ଏବଂ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କମିଟିଗୁଡ଼ିକ ବହନ କରିବେ

ଏହା ହେଉଛି ଜଳଜୀବନ ମିଶନ୍ର ଲକ୍ଷ୍ୟ

ସ୍ଥାନୀୟ ଅଞ୍ଚଳର ଲୋକମାନେ ଏନେଇ ଖୁସି ବ୍ୟକ୍ତ କରିବା ସହିତ ପଛୁଆ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ଜୀବନଶୈଳୀରେ ଏହା ବ୍ୟାପକ ପରିବର୍ତ୍ତନ ଆଶିବ

ଏଚ୍ଏମ୍ ପ୍ରୋଜେକ୍ସ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କୋଭିଡ୍ ନାଇଷ୍ଟିନ୍ ମହାମାରୀର ତ୍ୱରିତ ଏବଂ ସଠିକ୍ ପରିଚାଳନା କରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟ ବଂଶବାଦ ରାଜନୀତିକୁ ସମାପ୍ତ କରିବା ସହ ତାମିଲ୍ନାଡୁରେ ପୁଣି ଥରେ ବିଜେପି ସରକାର ଆସିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଦୁର୍ନୀତି ବିରୋଧରେ କଂଗ୍ରେସ ଏବଂ ଡିଏମ୍କେ ଆଦି ରାଜନୈତିକ ଦଳର କହିବାର କୌଣସି ଅଧିକାର ନାହିଁ କାହିଁକି ନା ୟୁପିଏ ସରକାର ସମୟରେ ହିଁ ଟୁ ଜି ଦୁର୍ନୀତି ଘଟିଥିଲା

ସନ୍ତାସବାଦ ସମସ୍ୟା ବୃଦ୍ଧି ପାଉଥିବା ସଂପର୍କରେ ଉଦ୍ବେଗ ପ୍ରକାଶ କରିବା ସହ ଆନ୍ତର୍ଜାତିକ ସନ୍ତାସବାଦ ସଂପର୍କରେ ଦୀର୍ଘଦିନରୁ ରହିଥିବା ଭାରତର ପ୍ରସ୍ତାବକୁ ଜାତିସଂଘ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି କାତିସଂଘରେ ସଂସ୍କାରର ଆବଶ୍ୟକତା ରହିଛି ବୋଲି ଉପରାଷ୍ଟ୍ରପତି କହିଛନ୍ତି

ଏହି ଅବସରରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ଭର୍ଚୁଆଲ୍ ମାଧ୍ୟମରେ ଉଦ୍ବୋଧନ ଦେଇ କହିଛନ୍ତି ସମଗ୍ର ବିଶ୍ୱ ବିଶେଷ କରି ଦକ୍ଷିଣ ଏସିଆରେ ଶାନ୍ତି ଦାରିଦ୍ର୍ୟ ଦ୍ୱରୀକରଣ ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଆଗେଇ ଆସିବା ଉଚିତ୍ ସନ୍ତାସବାଦର ମୂଳୋପାଟନ ପାଇଁ ମିଳିତ ଉଦ୍ୟମର ଆବଶ୍ୟକତା ଉପରେ ଶ୍ରୀ ନାଇଡୁ ବିଶେଷ ଗୁରୁତ୍ୱାରୋପ କରିଛନ୍ତି

ଏହା ହେଉଛି ପୃଥିବୀର ସବୁଠୁ ବଡ଼ ଯୁବ ସଙ୍ଗଠନ ଏହି ଅବସରରେ ଦେଶପାଇଁ ଲଢ଼ି ଶହୀଦ୍ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ ଜାତୀୟ ଯୁଦ୍ଧ ସ୍କାରକୀଠାରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ଏନ୍ସିସି ମହାନିର୍ଦ୍ଦେଶକ ଲେପୁନାଣ୍ଟ ଜେନେରାଲ୍ ରାଜୀବ ଚୋପଡ଼ା ଏନ୍ସିସି ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ସଚିବ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ମହାମାରୀ ସଂକ୍ରମଣ ସମୟରେ ନିଃସ୍ୱାର୍ଥପର ଭାବେ କରୋନା ଯୋଦ୍ଧାଙ୍କୁ ସହାୟତା କରିବା ସହିତ ଏନ୍ସିସି କ୍ୟାଡେଟ୍ମାନେ ଜନସଚେତନତା ମଧ୍ୟ ସୃଷ୍ଟି କରିଛନ୍ତି 'ଏକ୍ ଭାରତ ଶ୍ରେଷ୍ଠ ଭାରତ' 'ଆତ୍ମ ନିର୍ଭର ଭାରତ' ଓ 'ଫିଟ୍ ଇଷ୍ଠିଆ' ଭଳି କାର୍ଯ୍ୟକ୍ରମ ଗୁଡ଼ିକରେ କ୍ୟାଡେଟ୍ ଓ ଅଫିସର୍ମାନେ ଦୃଷ୍ଟାନ୍ତମୂଳକ କାର୍ଯ୍ୟମାନ କରି ଦେଖାଇଛନ୍ତି ସ୍ୱଚ୍ଛ ଅଭିଯାନ ଓ ମେଗା ପଲ୍ୟୁସନ୍ ପକ୍ଷ ଭଳି କାର୍ଯ୍ୟକ୍ରମରେ ଏନ୍ସିସି କ୍ୟାଡେଟ୍ମାନେ ଅଂଶଗ୍ରହଣ କରିବା ସହ ସରକାରଙ୍କର ଡିଜିଟାଲ୍ ସାକ୍ଷରତା ଆନ୍ତର୍ଜାତିକ ଯୋଗ ଦିବସ ବୃକ୍ଷରୋପଣ ଓ ଟୀକାକରଣ ଆଦି କାର୍ଯ୍ୟକ୍ରମ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି